ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ଏହି ଅବସରରେ ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ଇସି ସୋସିଆଲ୍ ମିଡ଼ିଆ ଫେସ୍ବୁକ୍ ହ୍ୱାଟ୍ସଆପ୍ ଟ୍ୱିଟର ଗୁଗୁଲ୍ ଓ ସେୟାର ଚାଟ୍ ଭଳି ସୋସିଆଲ୍ ମିଡ଼ିଆ ପ୍ଲାଟଫର୍ମଗୁଡ଼ିକ ଚଳିତ ନିର୍ବାଚନ ସମୟରେ ତଥ୍ୟ ପରିବେଷଣରେ ସ୍ପଚ୍ଛତା ଓ ନିରପେକ୍ଷତା ରକ୍ଷା ଉପରେ ନିର୍ବାଚନ କମିଶନ ଗୁରୁତ୍ୱ ଦେଇଛନ୍ତି ଏହିସବୁ ମିଡ଼ିଆର ମୁଖ୍ୟମାନଙ୍କ ସହ ଆଲୋଚନା ସମୟରେ ଉତ୍ଗୀକୃତ ଏବଂ ଉଚ୍ଚ ଅଗ୍ରାଧିକାର ଭିଭିକ ରିପୋର୍ଟିଂ ବ୍ୟବସ୍ଥା ସୃଷ୍ଟି ଏବଂ ନିର୍ବାଚନ ଆଚରଣ ବିଧି ଯେପରି ଉଲ୍ଲ୍ଲଘନ ନ ହୁଏ ତାହାର ତଦାରଖ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି ଏହିସବୁ ଗଣମାଧ୍ୟମ ସ୍ୱେଚ୍ଛାକୃତ ଭାବେ ଏକ ଆଚରଣବିଧି ପ୍ରସ୍ତୁତ କରିଛନ୍ତି ଏହାଛଡ଼ା ସେମାନେ ପ୍ରାକ୍ ଅନୁମୋଦିତ ରାଜନୈତିକ ବିଜ୍ଞାପନ ପ୍ରସାରଣ ପାଇଁ ଏକ ବ୍ୟବସ୍ଥା କରିବାକୁ ରାଜି ହୋଇଛନ୍ତି ଏହି ବିଜ୍ଞାପନ ସବୁ ଗଣମାଧ୍ୟମ ପ୍ରମାଣନ ଓ ତଦାରଖ କମିଟି ଦ୍ୱାରା ସାମାଜିକ ଗଣମାଧ୍ୟମକୁ ପ୍ରଦାନ କରାଯିବ ଯେଉଁମାନେ ଏହି ମାଧ୍ୟମରେ ବିଜ୍ଞାପନ ଦେବେ ସେମାନଙ୍କ ପାଇଁ ମଧ୍ୟ ଏକ ଆଚରଣ ବିଧି ଓ ନୀତି ନିୟମ ପ୍ରସ୍ତୁତ କରାଯାଇଛି ଗତକାଲି ଭାରତୀୟ ସୋସିଆଲ୍ ମିଡ଼ିଆ ପ୍ଲାଟଫର୍ମ ଏବଂ ଇଣ୍ଟରନେଟ୍ ଓ ମୋବାଇଲ୍ ଆସୋସିଏସନ୍ ଇମାମିସାଂପ୍ରତିକ ନିର୍ବାଚନ ପରିପ୍ରେକ୍ଷୀରେ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରାଙ୍କୁ ଭେଟି ଏକ ସ୍ୱପ୍ରଶିତ ସ୍ୱେଚ୍ଛାକୃତ ଆଚରଣ ସଂହିତା ପ୍ରଦାନ କରିଛନ୍ତି ଏଥିରେ ମୁକ୍ତ ଅବାଧ ନିରପେକ୍ଷ ଏବଂ ନୀତିନିଷ୍ଟ ତଥ୍ୟ ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଇଛି ସୋସିଆଲ୍ ମିଡ଼ିଆ ସଂସ୍ଥା ଏବଂ ନିର୍ବାଚନ କମିଶନଙ୍କ ମଧ୍ୟରେ ଇମାମି ଯୋଗସୂତ୍ର ରକ୍ଷାକାରୀ ଭାବେ କାର୍ଯ୍ୟ କରିବ ଇମାମିର ଏହି ଉଦ୍ୟମକୁ ମୁଖ୍ୟ ନିର୍ବାଚନ କମିଶନ ପ୍ରଶଂସା କରିଛନ୍ତି ଏମ୍ଇଏ ନିରବ ମୋଦି ପଳାତକ ଗହଣା ବେପାରୀ ନିରବ ମୋଦିକୁ ବ୍ରିଟିଶ କର୍ତ୍ତୃପକ୍ଷ ଲଣ୍ଡନଠାରେ ଗିରଫ କରିଥିବାରୁ ଭାରତ ଏହାକୁ ସ୍ୱାଗତ କରିଛି ଏ ସଂପର୍କରେ ସୂଚନା ଦେଇ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରବିଶ କୁମାର କହିଛନ୍ତି ଏହି ଗିରଫଦାରୀ ପାଇଁ ଭାରତ ବ୍ରିଟିଶ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ଥିଲା ତାକୁ ଯଥାଶୀଘ୍ର ଭାରତ ପ୍ରତ୍ୟର୍ପଣ କରିବା ପାଇଁ ଉଦ୍ୟମ ଚାଲିଛି ବୋଲି ସେ ସ୍ତଚନା ଦେଇଛନ୍ତି

ଗତକାଲି ଶ୍ରୀ ବିସାରିଆଙ୍କୁ ପାକ୍ କର୍ତ୍ତୃପକ୍ଷ ଡକାଇ ଖଲାସ ହୋଇଥିବା ଏହି ଚାରି ଅଭିଯୁକ୍ତଙ୍କୁ ନେଇ ଆପତ୍ତି ଉଠାଇଥିଲେ ଏମାନଙ୍କୁ ଜାଣିଶୁଣି ଛାଡ଼ିଦିଆଯାଇଛି ବୋଲି ପାକ୍ କର୍ତ୍ତୃପକ୍ଷ କହିଥିଲେ ତେବେ ଶ୍ରୀ ବିସାରିଆ ଏହାକୁ ଖଣ୍ଡନ କରି କହିଥିଲେ ଯେ ଖଲାସ ଚାରି ଅଭିଯୁକ୍ତଙ୍କୁ ଭାରତୀୟ ବିଚାରପଦ୍ଧତି ଓ ଆଇନ ଅନୁସାରେ ଉପଯୁକ୍ତ ନ୍ୟାୟ ପ୍ରଦାନ ପ୍ରକ୍ରିୟାରେ ଖଲାସ କରାଯାଇଛି

ଏଥିପାଇଁ ପାକିସ୍ତାନକୁ ସବୁ ପ୍ରମାଣ ଦିଆଯାଇଥିଲେ ମଧ୍ୟ ଏ କ୍ଷେତ୍ରରେ ଇସ୍ଲାମାବାଦ କର୍ତ୍ତୃପକ୍ଷ ଉଦାସୀନତା ପ୍ରକାଶ କରୁଥିବା ସେ କହିଛନ୍ତି ସଂପୃକ୍ତ ପ୍ରମୁଖ ଅଭିଯୁକ୍ତମାନେ ଏବେ ପାକିସ୍ତାନରେ ନିରାପଦରେ ବିଚରଣ କରୁଥିବା ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ବିସାରିଆ ଦର୍ଶାଇଛନ୍ତି

ଗତ ସନ୍ଧ୍ୟାରେ ଅଡିଓ ବ୍ରିଜ ମାଧ୍ୟମରେ ଦେଶର ନିରାପତ୍ତାରକ୍ଷୀ ମାନଙ୍କ ସହ ବାର୍ତ୍ତାଳାପ କରି ଶ୍ରୀ ମୋଦି କହିଛନ୍ତି ବାଲାକୋଟର ସନ୍ତାସବାଦୀ ଶିବିରଗୁଡିକ ଉପରେ ବିମାନ ଆକ୍ରମଣ ପାଇଁ ଭାରତର କିଛି ଲୋକ ଯନ୍ତ୍ରଣା ଅନୁଭବ କରିବା ଆଶ୍ଚର୍ଯ୍ୟଜନକ ଘଟଣା ସେ କହିଛନ୍ତି ଦେଶର ପ୍ରତ୍ୟେକ ଲୋକ ସଶସ୍ତ୍ରବାହିନୀକୁ ନେଇ ଗର୍ବ ଅନୁଭବ କରିବା ଉଚିତକାରଣ ସେମାନେ ସେମାନଙ୍କର ଜୀବନକୁ ବାଜି ଲଗାଇ ଅଭ୍ରତପୂର୍ବ ସାହସିକତାର ପରିଚୟ ଦେଇଛନ୍ତି ସେ କହିଛନ୍ତି ଗତ କିଛି ମାସ ଧରି ଅଳ୍ପ କିଛି ଲୋକ ସେମାନଙ୍କର ନ୍ୟସ୍ତ ସ୍ୱାର୍ଥ ପାଇଁ ଚୌକିଦାର ମାନଙ୍କ ବିପକ୍ଷରେ ଅପପ୍ରଚାର ଚଳାଇଛନ୍ତି କୃଷକ ଓ ଗରିବମାନଙ୍କ କଲ୍ୟାଣ ପାଇଁ ଏନଡିଏ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା କିଛି ଯୋଜନା ବିଷୟରେ ପ୍ରଧାନମନ୍ତ୍ରୀ ଜଣାଇଛନ୍ତି ରାହୁଲ କ୍ୟାବ୍ ଉତ୍ତର ପୂର୍ବାଞ୍ଚଳ ରାଜ୍ୟରେ ନାଗରିକ ସଂଶୋଧନ ବିଲ୍କୁ ଲାଗୁ ନ କରିବା ପାଇଁ କଂଗ୍ରେସ ଉଦ୍ୟମ କରିବ ଏବଂ ଏଥିପାଇଁ ଏହି ବିଲ୍କୁ ସଂସଦରେ ବିରୋଧ କରାଯିବ ବୋଲି ଦଳର ସଭାପତି ରାହୁଳ ଗାନ୍ଧି କହିଛନ୍ତି ଗତକାଲି ଅଗରତାଲା ନିକଟ ଖୁମୁଲାଙ୍ଗଠାରେ ଏକ ସାଧାରଣସଭାରେ ଉଦ୍ବୋଧନ ଦେବା ଅବସରରେ ଶ୍ରୀ ଗାନ୍ଧି କଂଗ୍ରେସ ଯଦି କ୍ଷମତାକୁ ଆସେ ତାଙ୍କ ଦଳ ଗରିବଙ୍କୁ ସର୍ବନିମ୍ନ ଆୟ ଯୋଗାଣ ନିଶ୍ଚିତ କରିବା ପାଇଁ ଏକ ଯୋଜନା କାର୍ଯ୍ୟକାରୀ କରିବ ଏହି ଅବସରରେ ସେ ବେକାରୀ ଓ କୃଷକଙ୍କ ସମସ୍ୟା ଏବଂ ବିମୁଦ୍ରାୟନ ପ୍ରସଙ୍ଗରେ ଏନ୍ଡିଏ ସରକାରଙ୍କ ତୀବ୍ର ସମାଲୋଚନା କରିଥିଲେ

ଗତବର୍ଷ ଜାନୁୟାରୀ ମାସରେ ୟାକୁବ୍କୁ ପୁଲିସ୍ ପଞ୍ଚମାହାଲ୍ ଜିଲ୍ଲାର ଗୋଧ୍ରାରୁ ଗିରଫ କରିଥିଲା

ପଣ୍ଟିମବଙ୍ଗରେ ପାର୍ଟି ଗୌରାଙ୍ଗ ଚାଟାର୍ଜୀଙ୍କୁ ଆସାନସୋଲରୁ ଛିଡା କରାଇଥିବାବେଳେ ସୁମିତ୍ର ଅଧିକାରୀଙ୍କୁ ହାଓଡାରୁ ଓ ଅମୀୟ ପାତ୍ରଙ୍କୁ ବଙ୍କଡାର୍ ଛିଡା କରାଇଛି ଏନ୍ସି କଂଗ୍ରେସ ଜାମ୍ମୁ କାଶ୍ମୀରରେ କଂଗ୍ରେସ ଓ ନ୍ୟାସନାଲ୍ କନ୍ଫରେନ୍ନ ଦଳ ମିଳିତ ଭାବେ ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ଏକ ମେଷ୍ଟ କରିଛନ୍ତି ଗତକାଲି ଜାଞ୍ଗୁଠାରେ ଏକ ମିଳିତ ସାମ୍ଭାଦିକ ସମ୍ମିଳନୀରେ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ଓ ନ୍ୟାସନାଲ୍ କନ୍ଫରେନ୍ନର ପୃଷ୍ଣପୋଷକ ଫାରୁକ୍ ଅବଦୁଲା ଏହି ସୂଚନା ଦେଇଛନ୍ତି ଉଭୟ କହିଛନ୍ତି ଯେ କଂଗ୍ରେସ ଜାନ୍ମୁ ଓ ଉଧମପୁର ଲୋକସଭା ଆସନରୁ ଏବଂ ନ୍ୟାସନାଲ୍ କନ୍ଫରେନ୍ସ ଶ୍ରୀନଗର ସଂସଦୀୟ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ

ଶ୍ରୀନଗର ଆସନରୁ ଫାରୁକ ଅବଦୁଲ୍ଲା ପୁନର୍ବାର ପ୍ରାର୍ଥୀ ହେବେ ଏବଂ ଏଥିପାଇଁ ତାଙ୍କୁ କଟ୍ରେସ ସମର୍ଥନ କରିବ ବିଜେପି କେରଳ ଆଲାଏନ୍ସ ବିଜେପି କେରଳରେ ଭାରତ ଧର୍ମ ଜନସେନା ଏବଂ ପିସି ଥୋମାସ୍ଙ୍କ ନେତୃତ୍ୱରେ ପରିଚାଳିତ କେରଳ କଂଗ୍ରେସ ଦଳ ସହ ଲୋକସଭା ନିର୍ବାଚନ ବୁଝାମଣା କରିଛି

ଏହାଛଡ଼ା କେରଳ କଂଗ୍ରେସକୁ ଗୋଟିଏ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସୁଯୋଗ ଦିଆଯିବ ଦଳର ସାଧାରଣ ସମ୍ପାଦକ ମୁରଲୀଧର ରାଓ ନୂଆଦିଲ୍ଲୀଠାରେ ଏହି ସୂଚନା ଦେଇଛନ୍ତି

ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍ଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି ଏହା ପୂର୍ବରୁ ମହାରାଷ୍ଟ୍ର ବିଧାନସଭା ବିରୋଧୀ ଦଳ ନେତା ରାଧାକୃଷ୍ଣ ଭିକେ ପାଟିଲ୍ଙ୍କ ପୁଅ ସୁଜୟ ପାଟିଲ୍ ଦଳରୁ ଇସ୍ତଫା ଦେଇ ବିଜେପିରେ ମିଶିଥିଲେ ହୋଲି ଫେଷ୍ଟିଭାଲ୍ ରଙ୍ଗର ପର୍ବ ହୋଲି ଆଜି ଆନନ୍ଦ ଉତ୍ସାହର ସହ ସମଗ୍ର ଦେଶରେ ପାଳନ କରାଯାଉଛି ଅସତ୍ ଉପରେ ସତ୍ର ବିଜୟ ଏବଂ ବସନ୍ତର ଶୁଭ ଆଗମନ ଅବସରରେ ଏହି ପର୍ବ ପାଳନ କରାଯାଏ ଏହି ଅବସରରେ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏକ ବାର୍ତ୍ତାରେ କହିଛନ୍ତି ଯେ ବସନ୍ତ ଉତ୍ସବ ହୋଲି ହେଉଛି ଆୟମାନଙ୍କର ଭ୍ରାତୃତ୍ୱବୋଧ ଏବଂ ପାରସ୍କରିକ ସ୍ନେହ ଆଦାନ ପ୍ରଦାନର ପର୍ବ ସେ ଆଶାବ୍ୟକ୍ତ କରିଛନ୍ତି ଯେ ଏହି ରଙ୍ଗ ସମସ୍ତ ପରିବାର ଓ ସମାଜରେ ସକାରାତ୍ମକ ପ୍ରଭାବ ପକାଉ ଉପରାଷ୍ଟ୍ରପତି ଏମ୍ ଭେଙ୍କୟାନାଇଡୁ କହିଛନ୍ତି ଯେ ହୋଲିପର୍ବ ଅତ୍ୟନ୍ତ ଉତ୍ସାହର ସହ ପାରମ୍ପରିକ ରୀତିରେ ଦେଶରେ ପାଳନ କରାଯାଉଛି ଏହା ହେଉଛି ଏପରି ପର୍ବ ଯାହା ଆନନ୍ଦ ଏବଂ ଭ୍ରାତୃତ୍ୱ ସୃଷ୍ଟି କରିଥାଏ

ଏହା ପରେ ମେଟ୍ରୋ ସେବା ସ୍ୱାଭାବିକ ହେବ

ସାଫ୍ ଫୁଟ୍ବଲ୍ ପଞ୍ଚମ ଦକ୍ଷିଣ ଏସିଆ ଫୁଟ୍ବଲ୍ ଫେଡେରେସନ୍ ସାଫ୍ ମହିଳା ଚାମ୍ପିୟନ୍ସିପ୍ର ଫାଇନାଲ୍ ପାଇଁ ଆସନ୍ତାକାଲି ଭାରତ ଓ ନେପାଳ ମଧ୍ୟରେ ମୁକାବିଲା ହେବ

ଉଦ୍ଯାପନୀ ସମାରୋହରେ କ୍ରୟେଦ୍ ସ୍କୋର୍ଟସ୍ ସିଟିରେ ଆଜି ସନ୍ଧ୍ୟାରେ ବିଶ୍ୱର ସର୍ବବୃହତ କଳାକାରମାନଙ୍କ ଦ୍ୱାରା ଦର୍ଶକଙ୍କ ପାଇଁ ସଂଗୀତ ପରିବେଷଣ କରାଯିବ